ଆକି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ସୂଚନା ଦେଇଛନ୍ତି

ଭୁବନେଶ୍ୱର ଏବେ ହାଇରିସ୍କ ଜୋନରେ ପରିଣତ ହୋଇଛି

ଏପର୍ଯ୍ୟନ୍ତ ସେରୋ ସଭେରେ ହାଇରିସ୍କ ଗ୍ରପ୍ଙ୍କର ପରୀକ୍ଷଣ କରାଯାଇ ନାହିଁ

ଫଳରେ ଓଡ଼ିଶାରେ ଖାଲି ପଡିଥିବା ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାର ସୂଚନା ମିଳିଛି

ସଠିକ୍ ସମୟରେ କମିଶନ ନିର୍ବାଚନ ତାରିଖ ସମ୍ପର୍କରେ ସ୍ଚଚନା ଦେବେ

ବିଭାଗୀୟ ପଦାଧିକାରୀ ମାନେ ଶୀଘ ଏ ନେଇ ପଦକ୍ଷେପ ନେବା ସହ ଉକୁଡି ଯାଇଥିବା ଚାଷକୁ ଭରଣା କରିବା ପାଇଁ ଓ ପୁନର୍ବାର ଚାଷ କରିବା ନିମନ୍ତେ ପରାମର୍ଶ ଓ ସହାୟତା ପ୍ରଦାନ ପାଇଁ ବିଜେପି କୃଷକ ମୋର୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି